ପିଏମ୍ ୟୁପି ସିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟେଲିଫୋନ୍ କରି ହାଥରସ ସାମ୍ରହିକ ବଳାକ୍ରାର ଓ ଆକ୍ରମଣ ଘଟଣାର ଅପରାଧୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନ୍ଷାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏହି ଘଟଣାରେ ଜଣେ ବାଳିକାଙ୍କୁ ସାମହିକ ବଳାକାର କରାଯାଇ ତାଙ୍କ ଉପରେ ଆକ୍ମଣ ହୋଇଥିଲା ଏହା ପରେ ଦିଲ୍ଲୀର ଏକ ହସ୍କିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି ଓ ସେମାନଙ୍କର ବିଚାର ଫାଷ୍ଟ୍ରାକ ଅଦାଲତରେ ହେବ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏକ ତିନିଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତଦନ୍ତକାରୀ ଦଳର ମୁଖ୍ୟ ରାଜ୍ୟ ଘରୋଇ ସଚିବ ଭଗବାନ ସ୍ୱରୂପ ରହିବେ ତଦନ୍ତକାରୀ ଦଳର ଅନ୍ୟ ଦୁଇଜଣ ସଦସ୍ୟ ଡେପୁଟି ପୋଲିସ୍ ଆଇଜି ଚନ୍ଦ୍ରପ୍ରକାଶ ଓ ପ୍ରୋଭିନ୍ସିଆଲ ଆର୍ମଡ୍ କନଷ୍ଟାବୁଲାରୀର ସେନା ନାୟକ ଆଗା ପୁନମ୍ ରହିବେ

ମୃତ ବାଳିକାଙ୍କର ପରିବାରବର୍ଗଙ୍କୁ ନ ଜଣାଇ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ଅଭିଯୋଗକୁ ଉତ୍ତରପ୍ରଦେଶ ପୋଲିସ୍ ଖଣ୍ଡନ କରିଛି

ପ୍ରଥମେ ତାଙ୍କୁ ଆଲିଗଡ଼ ହସ୍କିଟାଲକୁ ନିଆଯାଇଥିଲା ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା

କୋର୍ଟ କହିଛନ୍ତି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି ପକ୍କା ପ୍ରମାଣ ନାହିଁ

ବାବ୍ରି ମସ୍ଜିଦ୍ ଭଙ୍ଗା ଘଟଣା ମାମଲାରେ ରାୟ ଦେଇ ବିଚାରପତି କହିଛନ୍ତି କିଛି ଅସାମାଜିକ ଶକ୍ତି ବାବ୍ରି ମସ୍ଜିଦ୍ ଭାଙ୍ଗିଥିଲେ ଓ ସେମାନଙ୍କ ସହ ଅଭିଯୁକ୍ତମାନଙ୍କର କୌଣସି ସମ୍ପର୍କ ନ ଥିଲା ଅଭିଯୁକ୍ତମାନେ ଉତ୍ୟକ୍ତ ଲୋକମାନଙ୍କୁ ଉସକାଇଥିବାର ମଧ୍ୟ କୌଣସି ପ୍ରମାଣ ନାହିଁ

କିନ୍ତୁ ଆଜିର ଶୁଣାଣି ସମୟରେ ଏଲ୍କେ ଆଡଭାନୀ ମୁରଲୀମନୋହର ଯୋଶୀ ଓ କଲ୍ୟାଣ ସିଂହଙ୍କ ଭଳି ନେତାମାନେ କୋର୍ଟରେ ଉପସ୍ଥିତ ନଥିଲେ ସ୍ୱତନ୍ତ୍ର ଅଦାଲତଙ୍କ ରାୟକୁ ଶ୍ରୀ ଆଡଭାନୀ ସ୍ୱାଗତ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଆକିର ଏହି ରାୟ ରାମ ଜନ୍ମୁଭୂମି ଆନ୍ଦୋଳନ ସଂକ୍ରାନ୍ତରେ ତାଙ୍କର ତଥା ବିଜେପିର ଅଭିମୁଖ୍ୟକୁ ପ୍ରମାଣିତ କରିଛି ମୁରଲୀ ମନୋହର ଯୋଶୀ ମଧ୍ୟ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି

ମନ୍ତ୍ରଶାଳୟ କହିଛି ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ପ୍ରସ୍ତାବ ଆସିବା ପରେ ସେଗୁଡ଼ିକୁ ମଧ୍ୟ ମଫ୍ଜୁରୀ ପ୍ରଦାନ କରାଯିବ

କୃଷି ମନ୍ତ୍ରଶାଳୟ କହିଛି ଆସନ୍ତାକାଲି ଠାରୁ କପା ସଂଗ୍ରହ ଆରମ୍ଭ ହେବ

ଅବଶିଷ୍ଟ ରାଜ୍ୟଗୁଡ଼ିକରୁ ଧାନ ସଂଗ୍ହ ସୋମବାରଠାରୁ ଆରମ୍ଭ ହେବ

ଭୂପୃଷରୁ ଭୂପୃଷକୁ ନିକ୍ଷେପ କରାଯାଇପାରୁଥିବା ଏହି ବ୍ରହ୍ମସ କ୍ଷେପଣାସ୍ତ୍ରରେ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ବୁଷ୍ଟର ଓ ଏୟାର୍ ଫ୍ରେମ୍ ସେକ୍ସନ୍ ଖଞ୍ଜା ଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କ୍ଷେପଶାସ୍ତ୍ର ପରୀକ୍ଷଣ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ଦିଗରେ ଏକ ଅଗ୍ରୀମ ପଦକ୍ଷେପ

ସେ କହିଛନ୍ତି ଆଜିର ଏହି ସଫଳ ପରୀକ୍ଷଣ ଭବିଷ୍ୟତରେ ଦେଶୀୟ ଜ୍ଞାନକୌଶଳରେ କ୍ଷେପଣାସ୍ତ୍ର ବୁଷ୍ଟର ନିର୍ମାଣ ପାଇଁ ଦ୍ୱାର ଖୋଲି ଦେଇଛି

ଚୀନ୍ ବୈଦେଶିକ ମନ୍ତ୍ରଣାଳୟରୁ କାରି ଏକ ବିବୃତ୍ତିରେ କୁହାଯାଇଛି ଷଷ୍ଠ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ଫଳାଫଳକୁ ଦୁଇପକ୍ଷ ବିଶ୍ଳେଷଣ କରିଛନ୍ତି ଓ ସପ୍ତମ ପର୍ଯ୍ୟାୟ କଥାବାର୍ତ୍ତା ପାଇଁ ସହମତିରେ ଉପନୀତ ହୋଇଛନ୍ତି ସୀମାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଉଭୟ ପକ୍ଷ ଏକମତ ହୋଇଛନ୍ତି ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ବୈଦେଶିକ ମନ୍ତ୍ରଣାଳୟର ପୂର୍ବ ଏସିଆ ବିଭାଗ ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବା ନେଇଥିବା ବେଳେ ଚୀନ୍ ପ୍ରତିନିଧି ଦଳର ନେତୃତ୍ୱ ସେଠାକାର ବୈଦେଶିକ ମନ୍ତ୍ରଶାଳୟର ସୀମା ଓ ସାମୁଦ୍ରିକ ବ୍ୟାପାର ଡାଇରେକ୍ର ଜେନେରାଲ୍ ହୋଙ୍ଗ୍ ଲିଆଙ୍ଗ୍ ନେଇଥିଲେ ହରିଜନ ସେବକ ସଂଘ ହରିଜନ ସେବକ ସଂଘ ଆଜି ଏହାର ପ୍ରତିଷ୍ଠା ଦିବସ ପାଳନ କରିଛି

ବ୍ରିଟିଶ ସରକାରଙ୍କର ବିଭାଜନ ମୂଳକ ଶାସନ ନୀତିକୁ ଗାନ୍ଧିଜୀ ତୀବ୍ର ବିରୋଧ କରିଥିଲେ ହିନ୍ଦୁଧର୍ମର ହରିଜନ ସଂପ୍ରଦାୟର ଲୋକମାନଙ୍କୁ ଏକ ପୃଥକ ଭୋଟର ଭାବେ ରଖିବା ପାଇଁ ବ୍ରିଟିଶ ସରକାରଙ୍କ ଚକ୍ରାନ୍ତକୁ ଗାନ୍ଧିଜୀ ବିରୋଧ କରିଥିଲେ

ଏହା ପରେ ହରିଜନ ସେବକ ସଂଘର ଗଠନ କରାଯାଇଥିଲା ଛୁଆଁଛୁତି ଭେଦଭାବକୁ ଦୂର କରିବା ଏହାରମୂଳ ଲକ୍ଷ୍ୟ ଥିଲା ଏହି ସମୟରେ ହରିଜନ ନାମକ ଏକ ସାପ୍ତାହିକ ସମ୍ବାଦପତ୍ ମଧ୍ୟ ପ୍ରକାଶ କରାଯାଇଥିଲା ଗାନ୍ଧିଜୀ ଦଳିତମାନଙ୍କୁ ହରିଜନ ଭାବେ ସମ୍ବୋଧନ କରୁଥିଲେ ହରିଜନ ଶବ୍ଦର ଅର୍ଥ ହେଉଛି ଭଗବାନଙ୍କର ସନ୍ତାନ

ଶାନ୍ତିନିକେତନଠାରେ ରବୀନ୍ଦ୍ରନାଥ ଠାକୁର କଳା ବସ୍ତ୍ର ପରିଧାନ କରି ଗାନ୍ଧିଜୀଙ୍କ ଅନଶନ ବିଷୟରେ ଏକ ସଭାରେ ଭାଷଣ ଦେଇଥିଲେ ଓ ଯୁଗଯୁଗରୁ ଚାଲିଆସିଥିବା ଛୁଆଁଛୁତି ଭେଦଭାବକୁ ଦୂର କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ